ଦିଲ୍ଲୀ ଅଦାଲତ ଆଜି ଏହି ଆବେଦନର ବିଚାର କରିବେ

ଭାରତୀୟ ଅର୍ଥନୀତିରେ ଏବେ ଏକ ସକାରାତ୍ମକ ବିଶ୍ୱାସ ପରିଲକ୍ଷିତ ହୋଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି

ଦ୍ୱିତୀୟଥର ପାଇଁ ଦଳ ଦୁଇତୃତୀୟାଂଶରୁ ଅଧିକ ଆସନ ହାସଲ କରିବାରେ ସଫଳ ହୋଇଛି

ଯେଉଁ ପ୍ରମୁଖ ଆପ୍ ନେତାମାନେ ଚଳିତଥର ବିଜୟ ହାସଲ କରିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ନୂଆଦିଲ୍ଲୀ ବିଧାନସଭାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରତାପଗଞ୍ଜ ଆସନରୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ବାବରପୁର ଆସନରୁ ଗୋପାଳ ରାୟ ସାକୁରବସ୍ତିରୁ ସତ୍ୟନ୍ଦର କୈନ ରାଜେନ୍ଦ୍ରନଗରରୁ ରାଘବ ଚଦ୍ଧା ମଙ୍ଗଲପୁରୀରୁ ରାକ୍ଷୀ ବିର୍ଲା ଏବଂ ଆମ୍ଘେଦକର ନଗରରୁ ଅଜ୍ଞୟ ଦତ୍ତ

ବିଜେପିର ବର୍ତ୍ତମାନର ବିଧାନସଭା ସଦସ୍ୟ ବିଜୟ ଗୁପ୍ତା ରୋହିଣୀ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିବା ବେଳେ ବିଶ୍ୱାସନଗର ଆସନରୁ ଓମ୍ପ୍ରକାଶ ଶର୍ମା ମଧ୍ୟ ତାଙ୍କ ଆସନ ବଜାୟ ରଖିଛନ୍ତି କ୍ରମାଗତ ଦ୍ୱିତୀୟଥର ପାଇଁ କଂଗ୍ରେସ ଏହାର ଖାତା ଖୋଲିବାରେ ଅସମର୍ଥ ହୋଇଛି

କେଜରିଓାଲ ରିଆକୁନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ଆମ୍ ଆଦ୍ମୀ ପାର୍ଟି ଓ ଅରବିନ୍ଦ କେଜରିୱାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ ଯୋଗେ ଶ୍ରୀ ମୋଦି ଦିଲ୍ଲୀର ଜନସାଧାରଣଙ୍କର ଆଶା ଆକାଂକ୍ଷା ପୂରଣ କରିବା ନିମନ୍ତେ ତାଙ୍କୁ ଶୁଭକାମନା ଜଣାଇଛନ୍ତି ଅନେକଗୁଡ଼ିଏ ଟ୍ୱିଟ୍ରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଦିଲ୍ଲୀବାସୀଙ୍କ ଦ୍ୱାରା ମିଳିଥିବା ଜନାଦେଶକୁ ଦଳ ସମ୍ମାନ ଜଣାଉଛି ଦଳର ନେତା ମନୋଜ ତିଓ୍ୱାରୀ କହିଛନ୍ତି ବିଚ୍ଚେପି ପରାଜୟର କାରଣଗୁଡ଼ିକ ଉପରେ ସମୀକ୍ଷା କରିବ ବରିଷ୍ଣ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ତାଙ୍କର ବିଜୟ ପାଇଁ ଅଭିନନ୍ଦନ କଣାଇଛନ୍ତି ବିଜେପିର ବିଭାଜନକାରୀ ନୀତିକୁ ଏହି ଜନାଦେଶ ଉଚିତ ଜବାବ ବୋଲି ଆମ୍ ଆଦ୍ମୀ ପାର୍ଟିକୁ ଅଭିନନ୍ଦନ ଜଣାଇ ସିପିଆଇଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି ଆପ୍ ଏମ୍ଏଲ୍ଏ ମିଟିଂ ଆପ୍ର ଜାତୀୟ ଆବାହକ ଅରବିନ୍ଦ କେଜରିୱାଲ ଆଜି ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ନବନିର୍ବାଚିତ ଦଳୀୟ ନେତାଙ୍କର ଏକ ବୈଠକ ଡାକିଛନ୍ତି

ସେ ଆହୁରି କହିଛନ୍ତି ବିଧାୟକମାନେ ଏହି ବୈଠକରେ ଦଳର ନେତା ବାଛିବେ

ସେ ଆହୁରି କହିଛନ୍ତି ରାମଲୀଳା ମଇଦାନକୁ ଶପଥଗ୍ରହଣ ଉତ୍ସବ ପାଇଁ ମୋଟାମୋଟି ଭାବେ ସ୍ଥିର କରାଯାଇଛି

ଅତିରିକ୍ତ ସେସନ୍ ଜଜ୍ ଧର୍ମେନ୍ଦ୍ର ରଣା ସମସ୍ତ ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରିଥିବା ବେଳେ ଆଜି ଏହି ମାମଲାର ଶୁଣାଣି ହେବ ନିର୍ଭୟାଙ୍କ ପିତାମାତା କୋର୍ଟଙ୍କୁ ଅବଗତ କରାଇଛନ୍ତି ଅଭିଯୁକ୍ତମାନେ ଆଇନ ପ୍ରକ୍ରିୟାର ଦୁରୁପଯୋଗ କରୁଛନ୍ତି ଦୋଷୀମାନଙ୍କୁ ଫାଶୀଦେବା ପାଇଁ ସାନି ତାରିଖ ଘୋଷଣା ଲାଗି ନିମ୍ବ ଅଦାଲତଙ୍କ ଦ୍ୱାରସ୍ଥ ହେବାକୁ ସୁପ୍ରିମକୋର୍ଟ ଗତକାଲି ଅନୁମତି ପ୍ରଦାନ କରିଥିଲେ ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଶି କରି ଏହି ଅନୁମତି ଦେଇଥିଲେ ଇତିମଧ୍ୟରେ ଚାରି ଦୋଷୀଙ୍କ ମଧ୍ୟରୁ ବିନୟ ଶର୍ମା ଗତକାଲି ରାଷ୍ଟ୍ରପତିଙ୍କ ଦ୍ୱାରା କ୍ଷମା ଆବେଦନ ଅଗ୍ରାହ୍ୟ ହେବା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛି ଆପ୍ ଫାୟାରିଂ ଆପ୍ ବିଧାୟକ ନରେଶ ଯାଦବଙ୍କ ପଟୁଆର ଉପରକୁ ଗତକାଲି ବିଳୟିତ ରାତ୍ରିରେ କିଛି ଅଚିହ୍ନା ଲୋକ ଗୁଳି ଚଳାଇବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି ପୁଲିସ୍ କହିଛି ଏହି ନବ ନିର୍ବାଚିତ ଆପ୍ ବିଧାୟକ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏକ ମନ୍ଦିରରେ ପୂଜାର୍ଚ୍ଚନା ସାରି ସମର୍ଥକମାନଙ୍କ ସହ ଫେରୁଥିବାବେଳେ ତାଙ୍କ ପଟୁଆର ଉପରେ ଆକ୍ରମଣ ହୋଇଥିଲା ଆମ୍ ଆଦ୍ମୀ ପାର୍ଟି ନେତା ସଂଜୟ ସିଂ ଟ୍ୱିଟ୍ ଯୋଗେ କହିଛନ୍ତି ଯେ ଦଳୀୟ କର୍ମୀ ଅଶୋକ ମାନ୍ଙ୍କର ଏହି ଆକ୍ରମଣରେ ମୃତ୍ୟୁ ଘଟିଚ୍ଛି

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଭୟ ଗୃହରେ ଗତକାଲି କେନ୍ଦ୍ର ବଜେଟ୍ ଉପରେ ଆଲୋଚନାର ଉତ୍ତର ଦେଇଛନ୍ତି ମନ୍ତ୍ରୀ କହିଛନ୍ତି ଯେ ସରକାର ତାଙ୍କର ଶାସନକାଳରେ ଆର୍ଥିକ ଶୃଙ୍ଖଳାକୁ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି ଏବଂ ମୁଦ୍ରାସ୍କୀତିକୁ ନିୟନ୍ତ୍ରଣରେ ରଖାଯାଇ ପାରିଛି ତଥା ଖାଦ୍ୟପଦାର୍ଥରେ ବିଶେଷ ମୂଲ୍ୟ ବୃଦ୍ଧି ପରିଲକ୍ଷିତ ହୋଇନାହିଁ

ସେ ପୁଣି କହିଛନ୍ତି ଭାରତୀୟ ଅର୍ଥନୀତିରେ ଏବେ ଏକ ସକାରାତ୍ମକ ବିଶ୍ୱାସ ଦେଖାଦେଇଛି ଏବଂ ଏହାକୁ ଆହୁରି ମଜବୁତ କରିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ପ୍ରେକ୍ ମହାରାଷ୍ଟ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜିଠାରୁ ଏକ ଦୁଇଦିନିଆ ଗସ୍ତରେ ମହାରାଷ୍ଟ୍ର ଯିବେ ଶ୍ରୀ କୋବିନ୍ଦ ଆଜି ପୁଣେଠାରେ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କ ମ୍ୟାନେଜମେଣ୍ଟର ସୁବର୍ଣ୍ଣଚୟନ୍ତୀ ସମାରୋହରେ ଉଦ୍ବୋଧନ ଦେବେ ଆସନ୍ତାକାଲି ରାଷ୍ଟ୍ରପତି ଲୋନାବାଲାଠାରେ ଆଇଏନ୍ଏସ୍ ଶିବାଜୀକୁ 'କଲର' ଭେଟିଦେବେ ସେନାର ସର୍ବୋଚ୍ଚ କମାଣ୍ଡର ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ ଏହି କଲରକୁ କୌଣସି ସେନାଗୋଷ୍ଠୀର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନ ଭାବେ ବିବେଚିତ କରାଯାଇଥାଏ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗଦେଇଥିଲେ ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ସ୍ପାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଏହି ଭୂତାଣୁ ସଂକ୍ରମଣକୁ ନେଇ ସତର୍କ ରହିବା ଉଚିତ ବୋଲି ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି

ଡବ୍ଲଏଚ୍ଓର ମୁଖ୍ୟ ଟେଡ୍ରସ୍ ଆଧାନମ୍ ଘେବ୍ରେସସ୍ ଗତକାଲି ଜେନେଭାଠାରେ ଏହି ନୂତନ ନାମର ଘୋଷଣା କରିଛନ୍ତି

ଇଣ୍ଡିଆ କାବୁଲ୍ ଆଟାକ ଆଫଗାନିସ୍ଥାନର ରାଜଧାନୀ କାବୁଲରେ ସନ୍ତ୍ରାସବାଦୀ ଆକ୍ରମଣରେ ଅନେକ ଲୋକ ନିହତ ହେବା ଘଟଣାର ଭାରତ ତୀବ୍ର ନିନ୍ଦା କରିଛି ଭାରତ ମୃତକଙ୍କ ପରିବାର ଆଫଗାନର ଜନସାଧାରଣ ଓ ସରକାରଙ୍କୁ ସମବେଦନା ଜଣାଇଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ସାରା ବିଶ୍ୱ ସନ୍ତାସବାଦ ବିରୁଦ୍ଧରେ ଏକଜୁଟ ହୋଇ ସଂଗ୍ରାମ କରିବା ସହିତ ମାନବତାର ଏହି ଶତ୍ର ତଥା ସେମାନଙ୍କୁ ସମର୍ଥନ କରୁଥିବା ଗୋଷ୍ଠୀଗୁଡ଼ିକର ମୁକାବିଲା କରିବା ପାଇଁ ଆଗେଇ ଆସିବା ଉଚିତ